ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକ୍ ନମୂନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ସେହି ବିମାନ ଗୁଡ଼ିକ କାନାଡା ଆମେରିକା ବ୍ରିଟେନ କେନିଆ ଶ୍ରୀଲଙ୍କା ଫିଲିପାଇନ୍ସ କିରିଗିଜିସ୍ତାନ ସାଉଦୀଆରବ ବାଂଲାଦେଶ ଥାଇଲାଣ୍ଡ ଦକ୍ଷିଣଆଫ୍ରିକା ରୁଷ୍ ଅଷ୍ଟ୍ରେଲିଆ ମ୍ୟାଁମାର କାପାନ ୟୁକ୍ରେନ୍ ଓ ଭିଏତ୍ନାମରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିବ

ତାହା ପୂର୍ବରୁ ପ୍ରାୟ ଦୁଇମାସ ଧରି ଦେଶରେ ବିମାନ ଚଳାଚଳ ସମ୍ପର୍ଷର୍ଣରପେ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତିକ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି

ଗତକାଲି ଯୋଧପୁର ଜିଲ୍ଲାର ମରୁ ଅଞ୍ଚଳରେ ଭାରତୀୟ ବିମାନବାହିନୀର ଏମ୍ଆଇ ସେଭେନ୍ଟିନ୍ ହେଲିକପୁର ଯୋଗେ କୀଟନାଶକ ଔଷଧ ସିଞ୍ଚନ କରାଯାଇଛି ଭାରତୀୟ ବିମାନବାହିନୀର ଇତିହାସରେ ଏହା ପ୍ରଥମ ବୋଲି କୁହାଯାଇଛି କୃଷି ମନ୍ତ୍ରଣାଳୟ ଦ୍ୱାରା ଏକ ବେସରକାରୀ ହେଲିକପୂରକୁ ଭଡ଼ା ସୂତ୍ରରେ ଅଣାଯାଇ ଜୟସଲ୍ମେର୍ର ବନ୍ଦା ମରୁ ଅଞ୍ଚାରେ ଗତକାଲି ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟ କରାଯାଇଥିଲା କେନ୍ଦ୍ର ସରକାର ପଙ୍ଗପାଳ ଘଉଡାଇବା କାର୍ଯ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଡ୍ରୋନ୍ ଓ ବେଲ୍ ହେଲିକପୁର ଆଦି ଯନ୍ତ୍ରାଂଶ ବ୍ୟବହାର କରି ଏହାର ମୁକାବିଲା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ଭାରତ ତିନିଦଶନ୍ଧି ଧରି ପଙ୍ଗପାଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛି ରାଜସ୍ତାନ ଗୁଜୁରାଟ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ହରିୟାନାରେ ବହୁ ସଂଖ୍ୟାରେ ପଙ୍ଗପାଳ ଦେଖାଦେଇଛି ଆସନ୍ତା ଚାରିସପ୍ତାହ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଏ ଦିଗରେ ସତର୍କ ରହିବାକୁ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ କୁହାଯାଇଛି ଶ୍ୟାମାପ୍ରସାଦ ମୁଖାର୍ଜୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟବାଦୀ ନେତା ଡକୁର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ତାଙ୍କର ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଡକ୍କର ମୁଖାର୍ଜୀ ଜଣେ ଉଚ୍ଚକୋଟୀର ବାରିଷର ଦାର୍ଶନିକ ଶିକ୍ଷାବିତ୍ ଥିଲେ ଓ ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସେ କହିଛନ୍ତି ସେ ଜଣେ ମହାନ୍ ଦେଶଭକ୍ତ ଥିଲେ ଓ କାତୀୟ ଏକତା ଏବଂ ଜାମ୍ମୁ କାଶ୍ମୀରକୁ ଭାରତରେ ସଂପୂର୍ଣ୍ଣ ମିଶ୍ରଣ ପାଇଁ ଅହରହ ସଂଗ୍ରାମ କରିଆସିଥିଲେ ଶ୍ରୀ ନାଇଡୁ କହିଛନ୍ତି ମାତୃଭୂମି ପାଇଁ ତାଙ୍କର ପ୍ରେମ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉସ୍ଥ ହୋଇ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଭାରତର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ରହିଛି ସେ କହିଛନ୍ତି ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସେ ଅନେକ ସାହସିକ ପଦକ୍ଷେପ ମାନ ନେଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଆଦର୍ଶ ଓ ଚିନ୍ତାଧାରା ଦେଶର କୋଟିକୋଟି ଲୋକଙ୍କୁ ଅନୁପ୍ରାଣିତ କରିଥିଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକୁର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ସେ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଓ ଭାରତ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଗୁରୁତ୍ୱ ଦେଇ ଆସ୍ୱଥିଲେ ଏଥିପାଇଁ ସେ ତାଙ୍କର ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ ସେ କହିଛନ୍ତି ଶିକ୍ଷା ଓ ଶିଳ୍ପ କ୍ଷେତ୍ରର ଉନ୍ନତି ପାଇଁ ଡକ୍କର ମୁଖାର୍ଜୀ ଅନେକ ନୂଆ ନୂଆ କାର୍ଯ୍ୟ କରି ଯାଇଛନ୍ତି ଶିକ୍ଷା ଓ ଗବେଷଣା କାର୍ଯ୍ୟର ମାନରେ ଉନ୍ନତି ଆଣିବା ପାଇଁ ସେ ସର୍ବଦା ପ୍ରଚେଷ୍ଟା କରି ଆସୁଥିଲେ ଶ୍ରୀ ଶାହା କହିଛନ୍ତି କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ରଖିବାରେ ତାଙ୍କର ଉତ୍କର୍ଗ ଓ ବଳିଦାନ ସର୍ବଦା ଦେଶବାସୀଙ୍କୁ ଅନୁପ୍ରାଣିତ କରି ଚାଲିବ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍କରି ସେ କହିଛନ୍ତି ସେ ଜଣେ ମହାନ୍ ରାଷ୍ଟ୍ରୀୟବାଦୀ ନେତା ଥିଲେ ଓ ଭାରତର ଏକତା ସଂହତି ପାଇଁ ତାଙ୍କର ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ ମନ୍ତମେଣ୍ଟସ୍ ଓପନ ସରକାର ଆଜିଠାରୁ ସମସ୍ତ କେନ୍ଦ୍ରୀୟ ସୁରକ୍ଷାରେ ଥିବା ସ୍ଥାପତ୍ୟ ଗୁଡ଼ିକୁ ଖୋଲିବା ପାଇଁ ନିଷ୍କଭି ନେଇଛନ୍ତି ଏହି ସମୟରେ କୋଭିଡ ନାଇଷ୍ଟିନ୍ ସମ୍ଭନ୍ଧୀୟ ସମସ୍ତ ପ୍ରକାରର ନିୟମ କାନୁନ୍ର କଡ଼ାକଡ଼ି ପାଳନ କରାଯିବ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି କଣ୍ଟେନମେଣ୍ଟ ଜୋନ୍ ଗୁଡ଼ିକରେ ନଥିବା ସଂଗ୍ରହାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲି ଦିଆଯିବ ସେ କହିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ଏହିଭଳି ଐତିହ୍ୟସ୍ଥଳୀଗୁଡ଼ିକୁ ସାନିଟାଇଜେସନ ଶାରିରୀକ ଦୂରତା ଓ କୋଭିଡ ସମ୍ବନ୍ଧୀୟ ଅନ୍ୟାନ୍ୟ ସୁରକ୍ଷା ନିୟମାବଳୀଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିୟମାବଳୀ ଜାରି କରାଯାଇଥିବା ବିଷୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ପଟେଲ କହିଛନ୍ତି କୌଣସି ରାଜ୍ୟ କିମ୍ବା କିଲ୍ଲା ପ୍ରଶାସନ ଦ୍ୱାରା କାରି କରାଯାଇଥିବା ନିର୍ଦ୍ଦେଶାବଳୀର ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯିବ ଆମ ସମ୍ଭାଦଦାତା ଜଣାଇଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ବନ୍ଦ ରଖାଯାଇଥିଲା

ସେଗୁଡ଼ିକରେ ପ୍ରବେଶ ପାଇଁ ଟିକଟ ଅନ୍ଲାଇନ୍ କରିଆରେ ମିଳିବ ଓ କୌଣସି ବ୍ୟକ୍ତି କାଉଣ୍ଟରରୁ ଟିକଟ ସଂଗ୍ରହ କରିପାରିବେ ନାହିଁ ଗାଡ଼ି ପାର୍କିଂ ଓ କ୍ୟାଫେଟେରିଆ ଗୁଡ଼ିକରେ କେବଳ ଡିଜିଟାଲ ପେମେଣ୍ଟ କରାଯାଇପାରିବ ସେହି ଐତିହ୍ୟସ୍ଥଳୀ ଗୁଡ଼ିକରେ ସମସ୍ତ ପ୍ରକାରର ଆଲୋକ ଓ ଚଳଚ୍ଚିତ୍ର ପ୍ରଦର୍ଶନକୁ ବାତିଲ ରଖାଯାଇଛି ସେହିସବୁ ସ୍ଥାନକୁ ଗସ୍ତ କରୁଥିବା ଲୋକମାନେ ବାଧ୍ୟତାମୂଳକ ଭାବେ ଶାରିରୀକ ଦୂରତା ନିୟମ ପାଳନ କରିବେ ମାସ୍କ ବ୍ୟବହାର କରିବେ ଓ କୋଭିଡ ନାଇଷ୍ଟିନ୍ ସମ୍ୟନ୍ଧୀୟ ଅନ୍ୟାନ୍ୟ ନିୟମର କଡ଼ାକଡି ପାଳନ କରିବେ ପ୍ରବେଶ ସ୍ଥଳୀରେ ଥର୍ମାଲ ସ୍କାନିଂ ଓ ହ୍ୟାଣ୍ଡସାନିଟାଇଜେସନକୁ ବାଧ୍ୟତାମୂଳକ କରାଯାଇଛି କେବଳ ଯେଉଁ ଲୋକମାନଙ୍କ ଶରୀରରେ କୋଭିଡ ନାଇଷ୍ଟିନ୍ର କୌଣସି ଲକ୍ଷଣ ନଥିବ ସେହିମାନେ ହିଁ ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ପରିଦର୍ଶନ କରିପାରିବେ ସାମୁହିକ ଫଟୋଚିତ୍ର ଉତ୍ତୋଳନ ଖାଦ୍ୟ କିୟା ପାନୀୟ ଗ୍ରହଣକୁ ସମ୍ପର୍ଷ ରୂପେ ନିଷେଧ କରାଯାଇଛି

ଦୁଇପକ୍ଷର କର୍ସ୍ୱ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ସମୟରେ ଏଥିପାଇଁ ଉଭୟ ପକ୍ଷ ରାଜିନାମାରେ ଉପନୀତ ହୋଇଥିଲେ ସେନାବାହିନୀ ସୂତ୍ରରେ କୁହାଯାଇଛି ଚୀନ୍ ସୈନ୍ୟମାନେ ପାଟ୍ରୋଲିଂ ପଏଣ୍ଟ ଫୋଟିନ୍ ଠାରେ ସେମାନଙ୍କର ତମ୍ଭୁ ପ୍ରଭୂତି ହଟାଇବା ଆରମ୍ଭ କରିଛନ୍ତି